ଅବମାନନା ପାଇଁ ମୋଟାଅଙ୍କର ଦେବାକୁ ପଡିବ ଜରିମାନା

ତେବେ ଟୋକନ ବ୍ୟବସ୍ସାର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ ହେବ ବୋଲି ଚାଷୀ ସଂଗଠନଗୁଡିକ ଚେତାବନୀ ଦେଇଛନ୍ତି ଅନ୍ୟପକ୍ଷରେ ଏହାର ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ରାସ୍ତାକୁ ଓହ୍ନାଇବ ବୋଲି କହିଛି ସେହିଭଳି ବରଗଡ଼ କିଲ୍ଲାରେ ଚାଷୀ ଆନ୍ଦୋଳନ ଯୋଗୁଁ ଅଚଳାବସ୍କା ସୃଷ୍କି ହୋଇଛି ଟୋକନ ବ୍ୟବସ୍ଥାକୁ ବିରୋଦ କରି ଚାଷୀମାନେ ରାକ୍ୟ ଯୋଗାଣ ମନ୍ତୀଙ୍କ କୁଶ ପୁତଳିକା ଦାହ କରିଛନ୍ତି

ଅନ୍ୟପକ୍ଷରେ ସକାଳୁ ଅନୁଷ୍ଠିତ ହେଉଥିବା ପଥୋହବରେ ଲୋକଙ୍କର ବେଶ୍ ଉସାହ ଦେଖିବାକୁ ମିଳୁଛି